ନାଗରିକ ସଂଶୋଧନ ବିଲ୍ ମଧ୍ୟ ଲୋକସଭାରେ ପାସ୍ ହୋଇଯାଇଛି

ଆର୍ଥିକ ଦୁର୍ବଳ ଶ୍ରେଣୀର ସାଧାରଣ ବର୍ଗ ପ୍ରାର୍ଥୀମାନଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ସୁବିଧା ପ୍ରଦାନ ଏହି ବିଲ୍ର ଲକ୍ଷ୍ୟ

ଏହି ବିଲ୍ ଉପରେ ଗତକାଲି ଲୋକସଭାରେ ବିତର୍କରେ ଅଂଶଗ୍ରହଣ କରି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ୱର୍ଚନ୍ଦ ଗେହେଲତ୍ କହିଛନ୍ତି ଏହା ଏକ ଐତିହାସିକ ମୁହୂର୍ତ୍ତ ଏବଂ ଉଚ୍ଚ ଜାତିର ଆର୍ଥିକ ଦୁର୍ବଳମାନଙ୍କୁ ଏହି ବିଲ୍ ସମାନ ସୁଯୋଗ ପ୍ରଦାନ କରିବ ସେ କହିଛନ୍ତି ଧର୍ମ ନିର୍ବିଶେଷରେ ସାଧାରଣବର୍ଗର ଲକ୍ଷ ଲକ୍ଷ ସଂଖ୍ୟକ ଗରିବ ଏହା ଦ୍ୱାରା ଉପକୃତ ହେବେ ଶ୍ରୀ ଗେହେଲତ୍ କହିଛନ୍ତି ଏହି ଆଇନ୍କୁ ସୁପ୍ରିମ୍କୋର୍ଟ ଖାରଜ କରିବେ ନାହିଁ କାରଣ ସାୟିଧାନିକ ବ୍ୟବସ୍ଥା ଅଧୀନରେ ଏହା ପ୍ରସ୍ତୁତ କରାଯାଇଛି ବିଲ୍ ଉପସ୍ଥାପନ କଲାବେଳେ ଶ୍ରୀ ଗେହେଲତ୍ ସ୍ୱଷ୍ଟିକରଣ ଦେଇ କହିଥିଲେ ବର୍ତ୍ତମାନର ଅନୁସୂଚୀତ ଜାତି ଜନଜାତି ଓ ଅନ୍ୟାନ୍ୟ ପଛୁଆବର୍ଗ ପାଇଁ ଥିବା ସଂରକ୍ଷଣ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବ ନାହିଁ ବିତର୍କ ଆରମ୍ଭ କରି କଂଗ୍ରେସର କେଭି ଥୋମାସ୍ କହିଥିଲେ ଏହି ବିଲ୍କୁ ତାଙ୍କ ପାର୍ଟି ସମର୍ଥନ କରୁଛି କିନ୍ତୁ ଯେଉଁଭଳି ଭାବେ ଏହି ବିଲ୍ ଉପସ୍ଥାପନ କରାଯାଇଛି ସେଥିରେ ସରକାରଙ୍କ ନିଷ୍ଣା ପ୍ରତି ଅନେକ ପ୍ରଶ୍ନବାଚୀ ଉଠିଛି ସେ ଅଭିଯୋଗ କରି କହିଛନ୍ତି କୌଣସି ପୂର୍ବ ପ୍ରସ୍ତୁତି ବିନା ସରକାର ଏହି ବିଲ୍ ଉପସ୍ଥାପନ କରିଛନ୍ତି ଏଣୁ ଏହାକୁ ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଯାଉ ବିତର୍କରେ ଅଂଶଗ୍ରହଣ କରି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ସମସ୍ତଙ୍କୁ ସମାନ ସୁଯୋଗ ଦେବା ପାଇଁ ଏହା ଏକ ପଦକ୍ଷେପ ଏବଂ ଏହି ବିଲ୍ 'ସବ୍ କା ସାଥ୍ ସବ୍କା ବିକାଶ'କୁ ନିଶ୍ଚିତ କରିବ କେନ୍ଦ୍ର ମନ୍ତ୍ରୀ ଏବଂ ଲୋକଜନଶକ୍ତି ପାର୍ଟି ମୁଖ୍ୟ ରାମବିଳାଶ ପାଶଓ୍ପାନ୍ କହିଥିଲେ ବହୁ ଦିନର ଦାବିକୁ ଏନ୍ଡିଏ ସରକାର ପୂରଣ କରିଛନ୍ତି

ଟିଏମ୍ସି ସଦସ୍ୟ ସୁଦୀପ ବନ୍ଦୋପାଧ୍ୟାୟ କହିଥିଲେ ତାଙ୍କ ପାର୍ଟି ଏହି ବିଲ୍କୁ ସମର୍ଥନ କରୁଛି

ବିଜେଡ଼ି ନେତା ଭର୍ଭୂହରି ମହତାବ ମଧ୍ୟ ବିଲ୍ ପ୍ରତି ସମର୍ଥନ ଜଣାଇଛନ୍ତି ସିପିଆଇଏମ୍ ସଦସ୍ୟ ଜିତେନ୍ଦ୍ର ଚୌଧୁରୀ କହିଥିଲେ ତାଙ୍କ ପାର୍ଟି ଏହି ବିଲ୍କୁ ନୀତିଗତ ଭାବେ ସମର୍ଥନ କରୁଛି ଜନକତାଦଳ ୟୁନାଇଟେଡ୍ ଏବଂ ଅପ୍ନା ଦଳ ମଧ୍ୟ ଏହି ବିଲ୍ ପ୍ରତି ସମର୍ଥନ ଜଣାଇଛନ୍ତି ରିଜର୍ଭେସନ୍ ବିଲ୍ ଏହି ବିଲ୍ ଲୋକସଭାରେ ପାସ୍ ହୋଇଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତିକ୍ରିୟାରେ ଦେଶର ଇତିହାସରେ ଏହା ଏକ ବିଶେଷ ମୁହର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି ଅନେକଥର ଟ୍ଟିଟ୍ କରି ଶ୍ରୀ ମୋଦି କହିଛନ୍ତି ସମାଜର ସବୁ ଶ୍ରେଣୀ ପାଇଁ ନ୍ୟାୟ ନିଶ୍ଚିତ କରିବା ଦିଗରେ ଏହି ଫଳପ୍ରଦ ପଦକ୍ଷେପର ସଫଳତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ସମସ୍ତଙ୍କ ବିକାଶ ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାର ଏହି ପଦକ୍ଷେପ ଏକ ଅଂଶବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ବିଲ୍ ପ୍ରତି ସମର୍ଥନ ଜଣାଇଥିବା ସବୁ ଦଳଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି କାତି ନିର୍ବିଶେଷରେ ସବୁ ଗରିବ ଲୋକମାନେ ଯେଭଳି ସମ୍ମାନର ସହ ବଞ୍ଚିବେ ଏବଂ ସବୁ ସମ୍ଭାବ୍ୟ ସୁଯୋଗ ପାଇପାରିବେ ତାହାକୁ ନିଶ୍ଚିତ କରିବା ପାଇଁ ସରକାରଙ୍କର ଏହା ଏକ ଉଦ୍ୟମ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ସ୍କୁତି ଇରାନୀ ଏବଂ ହର୍ଷବର୍ଦ୍ଧନ ଓ ବିଜେପି ସଭାପତି ଅମିତ ଶାହା ଏହି ବିଲ୍ ଅନୁମୋଦନ ପାଇଁ ପ୍ରଶଂସା ଜଣାଇଚ୍ଚନ୍ତି

ଆଫ୍ଗାନିସ୍ତାନ ବାଙ୍ଗଲାଦେଶ ଓ ପାକିସ୍ତାନରୁ ଅବୈଧ ଭାବେ ଭାରତରେ ଆସି ରହୁଥିବା ହିନ୍ଦୁ ଶିଖ୍ ବୌଦ୍ଧ ଧର୍ମାବଲୟି ଜୈନ ଓ ପାର୍ସିମାନେ ଭାରତର ନାଗରିକତ୍ୱ ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବାର ଏହି ବିଲ୍ରେ ବ୍ୟବସ୍ଥା ରହିଛି

ବିଲ୍କୃ ଆଗତ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଏହି ବିଲ୍ କେବଳ ଆସାମ ପାଇଁ ଉଦ୍ଦିଷ୍ଟ ନୃହେଁ ଏହା ସମସ୍ତ ରାଜ୍ୟ ପାଇଁ ଲାଗ୍ର ହେବ ସେ କହିଛନ୍ତି ପଣ୍ଟିମ ସୀମାନ୍ତର୍ ଆସି ରାଜସ୍ଥାନ ପଞ୍ଜବ ଓ ଦିଲ୍ଲୀରେ ବସବାସ କର୍ତ୍ରିଥିବା ଦେଶାନ୍ତରିତ ଲୋକମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ ମନ୍ତ୍ରୀ କହିଛନ୍ତି ଆସାମ ଦୀର୍ଘଦିନ ଧରି ବେଆଇନ୍ ଭାବେ ଦେଶାନ୍ତରିତ ହୋଇ ଆସିଥିବା ଲୋକମାନଙ୍କ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛି ଓ ଏହାର ବୋଝ ଦେଶ ଉପରେ ପଡ଼ୁଛି ପିଏମ୍ ପ୍ରୋଜକ୍ନ ମହାରାଷ୍ଟ୍ରର ସୋଲାପୁର ଏବଂ ଉତ୍ତରପ୍ରଦେଶର ଆଗ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେତେଗୁଡ଼ିଏ ଲୋକକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିବେ

ଏହାଦ୍ୱାରା ସୋଲାପୁର ଏବଂ ମରାଠାଓ୍ୱାଡ଼ା ଅଞ୍ଚଳ ମଧ୍ୟରେ ସଡ଼କ ପଥରେ ଯୋଗାଯୋଗ ବୃଦ୍ଧି ପାଇବ

ଏହାଦ୍ୱାରା ଜରି ଗୋଟାଳୀ ରିକ୍ସା ଚାଳକ ସୁତାକଳ ଏବଂ ବିଡ଼ି କାରଖାନାରେ କାର୍ଯ୍ୟରତ ବାସହୀନ ଶ୍ରମିକମାନଙ୍କୁ ଉପକାର ମିଳିପାରିବ

ତେବେ ସହରରେ ହେବାକୁ ଥିବା ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତ ଶେଷ କରିବେ ପରେ ପ୍ରଧାନମନ୍ତ୍ରୀ ଆଗ୍ରାଠାରେ ଗଙ୍ଗା ଜଳ ପ୍ରକଳ୍ପ ସହିତ ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପଗୁଡ଼ିକର ମଧ୍ୟ ଶୁଭାରୟ କରିବେ ଗଙ୍ଗା ଜଳ କାର୍ଯ୍ୟକ୍ରମ ଦ୍ୱାରା ସହରର ଜନସାଧାରଣଙ୍କୁ ଜଳଯୋଗାଣ ସୁବିଧା ବୃଦ୍ଧି ପାଇବ

ପରେ ପରେ ପ୍ରଧାନନ୍ତ୍ରୀ ଆଗ୍ରା ସ୍କାର୍ଟ୍ ସହରର ସମନ୍ଧିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ସହ ଏସ୍ଏନ୍ ମେଡିକାଲ୍ କଲେଜ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିବେ

ସହରର କୋଠି ମୀନା ବଙ୍କାରଠାରେ ପ୍ରଧାନମନ୍ତ୍ରୀ ଆଜି ଏକ ଜନସଭାକୁ ସମ୍ବୋଧିତ କରିବେ

ସୂଚନା ଯୋଗ୍ୟ ଯେ ବ୍ୟୁରୋ ଅଫ୍ ଆଉଟ୍ରିଚ୍ ଏବଂ ଯୋଗାଯୋଗ ଦ୍ୱାରା ମୁଦ୍ରଣ ଗଣମାଧ୍ୟମ ପାଇଁ ପ୍ରଚଳିତ ବିଜ୍ଞାପନ ମୂଲ୍ୟ ବ୍ୟତିରେକ ଏହି ମୂଲ୍ୟ କାର୍ଯ୍ୟକାରୀ ହେବ ମନ୍ତ୍ରଶାଳୟ ଦ୍ୱାରା ଗଠିତ ଅଷ୍ଟମ ମୂଲ୍ୟ ନିର୍ଦ୍ଧାରଣ କମିଟିର ପ୍ରସ୍ତାବ ଅନୁଯାୟୀ ଏହି ନିଷ୍କଭି ଗ୍ରହଣ କରାଯାଇଛି ବୋଲି ଏକ ସରକାରୀ ବିଞ୍ଜପ୍ତିରେ କୁହାଯାଇଛି ଏହାଦ୍ଧାରା ବିଶେଷ କରି ମଧ୍ୟମ ଓ କ୍ଷୁଦ୍ର ବର୍ଗର ସମ୍ଭାଦପତ୍ର ସହ ବହୁ ଆଞ୍ଚଳିକ ଭାଷାର ସମ୍ଭାଦପତ୍ରଗୁଡ଼ିକ ମଧ୍ୟ ଲାଭ ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଏସ୍ସି ଅଯୋଧ୍ୟା ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ ଜମି ବିବାଦର ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ଏକ ସାୟିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି ଏହି ଖଶ୍ଚପୀଠର ମୃଖ୍ୟ ରହିବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍ ଏସ୍ଏ ବୋବଡେ ଏମ୍ଭି ରମଣ ୟୁୟୁ ଲଳିତ ଓ ଡିୱାଇ ଚନ୍ଦ୍ରଚଡ଼

ଖେଲୋ ଇଣ୍ଡିଆ ଖେଲୋ ଇଣ୍ଡିଆ ଯୁବକ କ୍ରୀଡ଼ା ଦ୍ୱିତୀୟ ସଂସ୍କାରଣ ମହାରାଷ୍ଟ୍ରର ପୁଣେଠାରେ ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍ ଆଜି ଶ୍ରୀ ଶିବ ଛତ୍ରପତି କ୍ରୀଡ଼ା ପରିସରରେ ଭର୍ଚୁଆଲ୍ ମଶାଲ୍ ପ୍ରକ୍ୱଳନ ଉତ୍ସବରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଉହବରେ ଉଦ୍ବୋଧନ ଦେବେ